ବିଶ୍ୱବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ଉହବ ଅବସରରେ ପ୍ରଧାନମନ୍ତ୍ରୀ ସେଗୁଡ଼ିକୁ ଉଦ୍ଘାଟନ କରିଛନ୍ତି

ଗୁଜୁରାତ୍ ମୁଖ୍ୟମନ୍ତ୍ରୀ ବିୟ ରୁପାନୀ କାର୍ଯ୍ୟକ୍ରମରେ ସନ୍ମାନିତ ଅତିଥି ଥିଲେ ପିଡିପିୟୁ ପରିଚାଳନା ମଣ୍ଡଳି ସଭାପତି ତଥା ଶିଳ୍ପପତି ମୁକେଶ ଅମ୍ଘାନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ସଂକ୍ରମଣ ଯୋଗୁଁ ବିଶ୍ୱରେ ଶକ୍ତି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟିଛି ଓ ଏହା ଭାରତର ଶକ୍ତି କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ

ସେ କହିଛନ୍ତି ଦେଶର ଶକ୍ତି ଚାହିଦାର ପୂରଣ ପାଇଁ ପ୍ରାକୃତିକ ଗ୍ୟାସ୍ର ବ୍ୟବହାର ବୃଦ୍ଧି କରିବା ସକାଶେ ଭାରତ ପ୍ରୟାସ କରୁଛି ଶ୍ରୀ ମୋଦୀ କହିଛନ୍ତି ବିଶ୍ୱ ସମ୍ମୁଖୀନ ହେଉଥିବା ଏଭଳି ଏକ ଶଙ୍କଟ ଜନକ ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ଯଦିଓ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଏହି ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସେମାନେ ଯଥେଷ୍ଟ ସମର୍ଥ ଛାତ୍ରଛାତ୍ରୀମାନେ ସେମାନଙ୍କର ଦାୟିତ୍ୱ ବୋଧତାକୁ ସୁଯୋଗରେ ପରିଣତ କରିବାକୁ ସେ ପରାମର୍ଶ ଦେଇଛନ୍ତି ସମଗ୍ର ବିଶ୍ୱ ଭାରତକୁ ନେଇ ଆଶାବାଦୀ ଥିବାବେଳେ ଭାରତ ଏହାର ଯୁବ ଛାତ୍ରଛାତ୍ରୀମାନଙ୍କ ଉପରେ ଗଭୀର ଆସ୍ଥା ରଖିଛି

ଏଥିପାଇଁ ଆବଶ୍ୟକ ସ୍ଥଳେ ଆଇନ୍ରେ ପରିବର୍ତ୍ତନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି

ଚେନ୍ନାଇ ନିକଟସ୍ଥ ଏକ ବୃହତ ଜଳଭଣ୍ଡାରକୁ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ସେହି ଜଳ ଭଣ୍ଡାର ଚେନ୍ନାଇ ସହରର ଜଳ ଆବଶ୍ୟକତାର ପୂରଣ କରିପାରିବ ସେ ଶ୍ରୁଭାରନ୍ତ କରିଥିବା ବଡ଼ ବଡ଼ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପ ରହିଛି

କୋଇମ୍ଘାଟୁର ସ୍ଥିତ ଅବିନାଶି ରୋଡ୍ ପ୍ରକଳ୍ପକୁ ଶ୍ରୀ ଶାହା ଉଦ୍ଘାଟନ କରିଛନ୍ତି ତାଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ର ନୂଆ ଟର୍ମିନାଲ୍ ସମ୍ପ୍ରସାରିତ ଚେନ୍ନାଇ ଟ୍ରେଡ୍ ସେକ୍କର ଏନୋର ସ୍ଥିତ କାମରାଜ ବନ୍ଦର ଓ କାବେରୀ ନଦୀ ଉପରେ ଏକ ବ୍ୟାରେଜ୍ ଅନ୍ତର୍ଭୁକ୍ତ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ବିକାଶପଥରେ ଅଗ୍ରସର ହୋଇଛି ସେ କହିଛନ୍ତି ଶ୍ରୀ ମୋଦୀ କ୍ଷମତାକୁ ଆସିବା ପରଠାରୁ ରାଜ୍ୟଗୁଡ଼ିକ ମଧ୍ୟରେ ବିକାଶ କ୍ଷେତ୍ରରେ ପ୍ରତିଯୋଗୀତା ବୃଦ୍ଧି ପାଇଛି ସେ କହିଛନ୍ତି ତାମିଲନାଡ଼ୁ ବିକାଶ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଛି ସର୍ବଶ୍ରେଷ୍ଠ ଜିଲ୍ଲା ଶ୍ରେଣୀରେ ରାଜ୍ୟର ଭେଲୋର ଓ କରୁର ଜିଲ୍ଲା ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଛି ଜଳ ପରିଚାଳନାରେ ତାମିଲନାଡୁ ସର୍ବଶ୍ରେଷ୍ଠ ରାଜ୍ୟର ପୁରସ୍କାର ହାସଲ କରିଥିବାର ଶ୍ରୀ ଶାହା କହିଛନ୍ତି

ମୋଦୀ ସରକାର ତାମିଲନାଡୁର ସର୍ବାଙ୍ଗୀନ ଉନ୍ନତି ପାଇଁ ସଂପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ଶାହା କହିଛନ୍ତି

ପାକିସ୍ତାନ ସନ୍ତାସବାଦୀ ଓ ସନ୍ତାସବାଦୀ ସଂଗଠନ ଗୁଡ଼ିକୁ ସାହାଯ୍ୟ ଓ ସମର୍ଥନ କରିବାରୁ ନିବୃତ୍ତ ରହିବାକୁ ଭାରତ ଦୂଢ଼ ଦାବି ଉପସ୍ଥାପନ କରିଛି ପାକିସ୍ତାନରୁ କାର୍ଯ୍ୟ କରୁଥିବା ସନ୍ତାସବାଦୀ ମୌଳିକ ଢାଞ୍ଚାକୁ ନଷ୍ଟ କରିବା ପାଇଁ ଭାରତ ପାକିସ୍ତାନକୁ କହିଛି ପାକିସ୍ତାନ ତାର ନିଜ ଅଞ୍ଚଳକୁ ଭାରତ ଓ ମ୍ୟାମାର ବିରୁଦ୍ଧରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର ହେବାକୁ ଦେବ ନାହିଁ ବୋଲି ଆନ୍ତର୍ଜାତିକ ସ୍ତରରେ ଦେଇଥିବା ପ୍ରତିଶ୍ରତିର ପାଳନ କରିବାକୁ ଭାରତ ଦୋହରାଇଛି ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃଭିରେ କହିଛି ଭାରତ ଏହାର ଜାତୀୟ ନିରାପତ୍ତା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରତିବଦ୍ଧ

ପ୍ରାରୟିକ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ଆକ୍ରମଣ ପାଇଁ ଯୋଜନା କରିଥିବା ସନ୍ତାସବାଦୀମାନେ ପାକିସ୍ତାନର ଜୈସେ ମହମ୍ମଦ ଗୋଷ୍ଠୀର ବୋଲି ଜଣାପଡ଼ିଛି ଜୈସେ ମହମ୍ମଦ ସନ୍ତାସବାଦୀ ଗୋଷ୍ଠୀକୁ କାତିସଂଘ ସମେତ ବିଶ୍ୱର ବହୁ ଦେଶ ନିଷେଧ କରିଛନ୍ତି ପୂର୍ବରୁ ଜୈସେ ମହମ୍ମଦ ସନ୍ତାସବାଦୀ ସଂଗଠନ ଗତ ବର୍ଷ ଫେବୃୟାରୀ ମାସର ପୁଲୱାମା ଆକ୍ରମଣ ସମେତ ଭାରତରେ ଅନେକ ସନ୍ତାସବାଦୀ ଆକ୍ରମଣ କରିଛି ମନ୍ତ୍ରଣାଳୟ କହିଛି ଜବତ କରାଯାଇଥିବା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ଓ ବିସ୍ଫୋରକ ପଦାର୍ଥରୁ ଏକ ବଡ଼ ଧରଣର ଆକ୍ରମଣ ହେବାର ଯୋଜନା କରାଯାଉଥିଲା ବୋଲି ସ୍ୱଷ୍ଟ ପ୍ରମାଣ ମିଳିଛି ଜାମ୍ମୁ କାଶ୍ମୀରର ଶାନ୍ତି ଓ ସ୍ଥିରତାକୁ ନଷ୍ଟ କରିବା ଓ ରାଜ୍ୟରେ ସମ୍ପ୍ରତି ହେବାକୁ ଥିବା ଜିଲ୍ଲା ବିକାଶ ପରିଷଦ ନିର୍ବାଚନକୁ ଭଣ୍ଟୁର କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ ପାଇଁ ଯୋଜନା କରାଯାଉଥିଲା ବୋଲି ମନ୍ତ୍ରଣାଳୟ କହିଛି

ସିଜ୍ ଫାୟାର୍ ଭାୟୋଲେସନ୍ ଜାଞ୍ଜୁ କାଶ୍ମୀରର ରାଜୌରୀ ଜିଲ୍ଲା ସ୍ଥିତ ନୌସେରା ସେକ୍ଟରରେ ଆଜି ଭୋରୁ ପାକିସ୍ତାନୀ ସୈନ୍ୟମାନଙ୍କ ଦ୍ୱାରା ଗୁଳିଗୋଳା ବର୍ଷଣ ଯୋଗୁଁ ସେନାବାହିନୀର ଜଣେ ଯବାନ ସହିଦ୍ ହୋଇଛନ୍ତି ଆମ ଜାମ୍ପୁ ସମ୍ଭାଦଦାତା ଜଣାଇଛନ୍ତି ସହିଦ୍ ଯବାନଙ୍କର ନାମ ପାଟିଲ ସଂଗ୍ରାମ ଶିବାଜୀ ବୋଲି ଜଣାପଡ଼ିଛି

ଭୋର୍ ଗୋଟାଏ ବେଳେ ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖାଠାରେ ଆଖିବୁଝା ଗୁଳିଚାଳନା କରିଥିଲେ

ସେନାବାହିନୀ ସହିଦ ଯବାନଙ୍କ ପରିବାରକୁ ଶୋକାବାର୍ତ୍ତା ଜଣାଇଛି

ଏହି ଅବସରରେ ଜାତୀୟ ଯୁଦ୍ଧ ସ୍କାରକୀଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବ ପ୍ରତିରକ୍ଷା ସଚିବ ଡକ୍ର ଅଜୟ କୁମାର ଓ ଏନ୍ସିସି ଡିକି ଲେପୁନାଣ୍ଟ କେନେରାଲ୍ ରାଜୀବ ଚୋପଡ଼ା ଏନ୍ସିସି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ପ୍ରତିରକ୍ଷା ସଚିବ କହିଛନ୍ତି ଏନ୍ସିସି କ୍ୟାଡେଟ୍ ମାନେ କୋବିଡ୍ ନାଇଣ୍ଟିନ୍ ସମୟରେ ନିସ୍ୱାର୍ଥପରତାର ସହ କରୋନା ଯୋଦ୍ଧାମାନଙ୍କୁ ସହାୟତା କରିଛନ୍ତି ଓ ଜନସଚେତନତା ସୃଷ୍ଟି କରିଛନ୍ତି 'ଏକ୍ ଭାରତ ଶ୍ରେଷ୍ଠ ଭାରତ' 'ଆତ୍ମ ନିର୍ଭର ଭାରତ' ଓ 'ଫିଟ୍ ଇଣ୍ଡିଆ' ଭଳି କାର୍ଯ୍ୟକ୍ରମ ଗୁଡ଼ିକରେ କ୍ୟାଡେଟ୍ ଓ ଅଫିସର୍ମାନେ ଦୃଷ୍ଟାନ୍ତମୂଳକ କାର୍ଯ୍ୟମାନ କରି ଦେଖାଇଛନ୍ତି ସ୍ୱଚ୍ଛ ଅଭିଯାନ ଓ ମେଗା ପଲ୍ୟୁସନ୍ ପଖୱାଡା ଭଳି କାର୍ଯ୍ୟକ୍ରମରେ କ୍ୟାଡେଟ୍ମାନେ ଅଶଗ୍ରହଣ କରିବା ସହ ସରକାରଙ୍କର ଡିଜିଟାଲ୍ ସାକ୍ଷରତା ଆନ୍ତର୍ଜାତିକ ଯୋଗ ଦିବସ ବୃକ୍ଷରୋପଣ ଓ ଟିକାକରଣ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିଛନ୍ତି